ଗତକାଲି ଆକାଶବାଶୀର ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି

ଏହିସବୁ ପାରମ୍ପରିକ ଖେଳ କ୍ରମଶଃ ଲୋପ ପାଇଯାଉଥବାର୍ ପ୍ରଧାନମନ୍ତୀ ଉଦ୍ବେଗ ପ୍ରକାଶ କରିଛନ୍ତି

ୟୁନିସେଫ୍ ସହଯୋଗରେ ରାଜ୍ୟ ପୁଲିସ୍ ଏହି ଅଭିଯାନ କାର୍ଯ୍ୟକାରୀ କରିବ

ସେ କହିଛନ୍ତି ବିଭିନ୍ନ ପ୍ରତିଯୋଗିତାମ୍ଳକ ପରୀକ୍ଷାରେ ରାକ୍ୟର ଶିକ୍ଷାର୍ଥୀମାନେ କୃତକାର୍ଯ୍ୟ ହେବା ହାରରେ ଉନ୍ତି ଆଶିବା ଲାଗି ସରକାର ଗୋଟିଏ ପ୍ରକାର ସିଲାବସ୍ ପ୍ରଚଳନ ପାଇଁ ନିଷ୍ଟଉି ନେଇଛନ୍ତି

ଏଥିଲାଗି ଅଭିଭାବକ ଓ ଶିକ୍ଷକମାନେ ଅଧିକ ଯନ୍ବାନ୍ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ବାଲେଶ୍ୱରଠାରେ ଏକ ଘରୋଇ ଟିଭି ଚ୍ୟାନେଲ୍ରେ ବାର୍ଷିକ ଉହବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଚ୍ଚଶିକ୍ଷାମନ୍ତ୍ରୀ ଏହା କହିଛନ୍ତି

ଘଡଘଡି ସହ କୁଆପଥର ବୃଷ୍ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା କାରି କରାଯାଇଛି ଆକି ବଙ୍ଗେପସାଗରରେ ଲଘୁଚାପ ସୂଷ୍ଟି ସମ୍ଭାବନା ରହିଥିବାର୍ ଉପକକଳ ଅଞ୍ଞଳରେ ଆକାଶ ମେଘାଛନ୍ନ ରହିପାରେ